ଆଜି ସାମିଲ ହେଲା ଓଡ଼ିଶା ପ୍ରାଥମିକ ଶିକ୍ଷକ ମହାସଂଘ

ପୌରପାଳିକା ପକ୍ଷରୁ ସେମାନଙ୍କୁ ଶୁଖ୍ଲା ଖାଦ୍ୟ ଯୋଗାଇ ଦିଆଯାଇଛି

ଆଜି ବିଧାନସଭାରେ ଶିକ୍ଷକଙ୍କ ସମସ୍ୟା ନେଇ କଂଗ୍ରେସ ସଭ୍ୟମାନେ ତୁମୁଳ ହଟଗୋଳ କରିଥିଲେ

ସେମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଗୃହ ମଧ୍ଧରେ ବିଭିନ୍ ସ୍କୋଗାନମାନ ଦେଇଥିଲେ ସଭ୍ୟମାନଙ୍ଙ ହଟଗୋଳ ଯୋଗୁଁ ଗୃହ ପରିଚାଳନା ସମ୍ମବ ହୋଇନଥିଲା

ଏଥିଯୋଗୁଁ ପାଠପଢ଼ା ପ୍ରାୟତଃ ବାଧାପ୍ରାପ୍ତ ହେବାକୁ ବସିଲାଣି

ତେଣୁ ସରକାର ସେମାନଙ୍ଙ ଦାବି ଉପରେ ନିଷ୍ବଭି ନିଅନ୍ତୁ

ରାଜ୍ୟର ସମସ୍ତ ବ୍ଲକଗ୍ରାକ୍କ ସ୍କୁଲ ଓ କଲେଜରେ ଆଜିଠାରୁ ତାଲା ପକାଇଥିବା ଜଣାପଡିଛି

ଯେଉଁମାନେ ବିନା ଅନୁମତିରେ ଅନୁପସ୍ଥିତ ଥିବେ ସେମାନଙ୍କର ଆଜି ଦିନର ଦରମା କଟାଯିବ ଚୁକ୍ତିଭିଭିକ ଶିକ୍ଷକଙ୍କ ପ୍ରତି ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି

ଏହାକୁ ପ୍ରାଥମିକ ବିଏଡ୍ ସଂଘ ଗଣଶିକ୍ଷା ସଂଘ ଓ ଶିକ୍ଷା ସହାୟକ ସଂଘ ସମର୍ଥନ ଜଣାଇଛନ୍ତି

ଏପରିକି ଥର୍ମୋକୁଲରେ ପ୍ରସ୍ତୁତ ହୋଇଥିବା ଫୁଲ ଓ ଅନ୍ୟାନ୍ୟ ଜିନିଷ ମଧ ବ୍ୟବହାର ହୋଇପାରିବ ନାହିଁ ବୋଲି କୁହାଯାଇଛି